ଗତକାଲି ଲେହ୍କୁ ଅଚାନକ ଗସ୍ତରେ ଯାଇ ଶ୍ରୀ ମୋଦି ଭାରତୀୟ ଯବାନମାନଙ୍କ ସାହସ ଶୌର୍ଯ୍ୟ ଓ ପରାକ୍ରମକୁ ଅତ୍କଳନୀୟ ବୋଲି ବର୍ଣ୍ଣନା କରିଛନ୍ତି

ପିଏମ୍ ସୋଲ୍ଜର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତମାତାର ସମ୍ମାନକୁ ସୁରକ୍ଷା ଯୋଗାଇ ଦେବାରେ ଆମ ଦେଶର ସେନାବାହିନୀର ସାହସ ଶୌର୍ଯ୍ୟ ଓ ଉତ୍ଗୀକୃତ ମନୋଭାବ ସଦା ଅତୁଳନୀୟ ଲଦାଖ୍ ଗସ୍ତ କାଳରେ ନିମୋଠାରେ ଭାରତୀୟ ସେନାର ଯବାନମାନଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି ଯେଉଁ ଉଚ୍ଚ ପାର୍ବତ୍ୟାଞ୍ଚଳରେ ସେମାନେ ଏବେ ମୁତୟନ ଅଛନ୍ତି ତାହାଠାରୁ ସେମାନଙ୍କର ସାହସର ଉଚ୍ଚତା ଡେର୍ ଅଧିକ ଆମର ଯବାନମାନେ ଯେଉଁ ପରାକ୍ରମ ପରିଦର୍ଶନ କରିଛନ୍ତି ତାହା ମାଧ୍ୟମରେ ଭାରତର ଶକ୍ତି ଓ ସାମର୍ଥ୍ୟର ବାର୍ତ୍ତା ସମଗ୍ର ବିଶ୍ୱ ନିକଟରେ ପହଞ୍ଚ ପାରିଛି ବିସ୍ତାରବାଦ ନୁହେଁ ବିକାଶବାଦରେ ଭାରତ ବିଶ୍ୱାସ କରେ ବୋଲି ଶ୍ରୀ ମୋଦି କହିଛନ୍ତି

ସେ କହିଛନ୍ତି ଆମ ଦେଶର ଶତ୍ର ସେମାନଙ୍କ ଭିତରେ ପରାକ୍ରମ ଓ କ୍ରୋଧର କାଜୁଲ୍ୟମାନ ବହ୍ନିକୁ ଦେଖିସାରିଛି ଲଦାଖ୍ର ଏହି ଭୂମି ଭାରତ ଲଲାଟର ମୁକୁଟ ସଦୂଶ ଏବଂ ଏହା ରାଷ୍ଟ୍ରକୁ ଅନେକ ବୀର ଭେଟି ଦେଇଛି ବୋଲି ସେ କହିଛନ୍ତି ଯେଉଁମାନେ ଦୁର୍ବଳ ସେମାନେ କେବେବି ଶାନ୍ତିର ମାର୍ଗ ଆପଣାଇବା ବିଷୟରେ ଚିନ୍ତା କରିପାରିବେ ନାହିଁ କାରଣ ଶାନ୍ତି ହେଉଛି ଶୌର୍ଯ୍ୟର ଏକ ପ୍ରାକ୍ ଆବଶ୍ୟକତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ବିଶ୍ୱଯୁଦ୍ଧର ସମୟ କିମ୍ବା ଶାନ୍ତି କାଳ ହେଉ ଯେତେବେଳେ ବି ଆବଶ୍ୟକ ପଡ଼ିଛି ସେତେବେଳେ ସମଗ୍ର ବିଶ୍ୱ ଆମ ବୀର ଯବାନମାନଙ୍କ ବିଜୟ ତଥା ଶାନ୍ତି ସ୍ଥାପନା ଦିଗରେ ପ୍ରୟାସକ୍ର ଦେଖି ଆସିଛି ଆମେସବ୍ର ଭାରତୀୟ ମାନବିକତାର ମ୍ବଲ୍ୟବୋଧ ବୃଦ୍ଧି ଦିଗରେ କାର୍ଯ୍ୟ କରିଥାଉ ବୋଲି ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସକାଳେ ଲେହକୁ ଅଚାନକ ଗସ୍ତରେ ଯାଇଥିଲେ ତାଙ୍କ ସହ ଚିଫ୍ ଅଫ୍ ଡିଫେନ୍ ଷ୍ଟାଫ୍ ଜେନେରାଲ୍ ବିପିନ୍ ରାବତ୍ ଓ ସେନାବାହିନୀ ମୁଖ୍ୟ ଏମ୍ଏନ୍ ନରବଣେ ଯାଇଥିଲେ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ଭଳି ଏକ ସମୟରେ ପ୍ରଧାନମନ୍ତ୍ରୀ ନିମୋ ଠାରେ ଭାରତୀୟ ଆଗୁଆ ଘାଟୀକୁ ପରିଦର୍ଶନ କରିଥିଲେ ଓ ସେନାବାହିନୀ ବିମାନ ବାହିନୀ ଏବଂ ଆଇଟିବିପି ଯବାନମାନଙ୍କ ସହ ବାର୍ଭାଳାପ କରିଥିଲେ

ଏହା ସିନ୍ଧୁନଦୀ କୂଳରେ ଅବସ୍ଥିତ ଓ ଏହାକୁ ଜନସ୍କର ପର୍ବତମାଳା ଘେରିରହିଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଯବାନମାନଙ୍କର ନୈତିକ ମନୋବଳ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ସେଠାକୁ ଅଚାନକ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ଲେହ୍ରେ ଅବତରଣ କରିବା ବିଷୟରେ କାହାରିକ୍ ସ୍ୱଚନା ଦିଆଯାଇ ନ ଥିଲା ସେଠାରେ ଅବତରଣ କରିବା ପରେ ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀ ନିମୋ ଗ୍ରାମକ୍ତ ଯାଇଥିଲେ ସେଠାରେ ସାମରିକ ବାହିନୀ ଇଞ୍ଜିନିୟରମାନେ ପୂର୍ବ ଲଦାଖ୍ର ପ୍ରକୃତ ନିୟନ୍ତ୍ରଣ ରେଖାଠାରେ ମୁତୟନ ସେନାବାହିନୀ ଯବାନମାନଙ୍କ ପାଇଁ ଆବଶ୍ୟକ ଯନ୍ତପାତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ବୈଷୟିକ ଅଞ୍ଚଳଠାରେ ଲଦାଖ୍ ଉପରାଜ୍ୟପାଳ ଆର୍କେ ମାଥୁର୍ ଓ ସାଂସଦ କାମିୟାଙ୍ଗ୍ ସେରିଙ୍ଗ୍ ନାମ୍ଗ୍ୟାଲ୍ ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ ପ୍ରଧାନମନ୍ତ୍ରୀଙ୍କର ଏହି ଅଚାନକ ଗସ୍ତ ସମଗ୍ର ସୀମା ଅଞ୍ଚଳକୁ ଏକ କଡ଼ା ସନ୍ଦେଶ ଦେଇଛି ଇତିମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଲଦାଖ୍ ଗସ୍ତ ଓ ସେନାବାହିନୀ ଯବାନମାନଙ୍କ ସହ ବାର୍ତ୍ତାଳାପ ଯବାନମାନଙ୍କୁ ଅଧିକ ଉତ୍ସାହିତ କରିବ ଓ ସେନାବାହିନୀର ନୈତିକ ମନୋବଳ ବୃଦ୍ଧି କରିବ ଟ୍ୱିଟ୍ କରି ଶ୍ରୀ ସିଂହ କହିଛନ୍ତି ଦେଶର ସୀମା ଅଞ୍ଚଳ ସେନାବାହିନୀ ହାତରେ ସର୍ବଦା ସ୍ରରକ୍ଷିତ ରହିଛି ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ପାଇଁ ସେ ତାଙ୍କ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏକ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ଦେଶର ବୀର ଯବାନମାନଙ୍କୁ ଉହାହିତ କରିବାପାଇଁ ପ୍ରଧାନମନ୍ତ୍ରୀ ଲେହ୍କୁ ଗସ୍ତ କରିଥିବାର୍ ଏହା ଏକ ଗୌରବର ବିଷୟ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ପ୍ରଧାନମନ୍ତ୍ରୀଙ୍କର ଲଦାଖ୍ ଗସ୍ତ ସଶସ୍ତ ବାହିନୀର ନୈତିକତା ବୃଦ୍ଧି କରିବ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଲେହ୍କୁ ଗସ୍ତ ନିର୍ଣ୍ଣିତ ରୂପେ ସେଠାରେ ମୁତୟନ ସୈନ୍ୟମାନଙ୍କର ନୈତିକତା ଓ ମନୋବଳ ବୃଦ୍ଧି କରିବ କୋଭାସ୍କିନ୍ ଭାରତୀୟ ଭେଷଜ ଗବେଷଣା ପରିଷଦ କାତୀୟ ଭୂତାଣୁ ତତ୍ତ୍ୱ ପ୍ରତିଷ୍ଠାନର ମିଳିତ ସହଯୋଗରେ ଭାରତ ବାୟୋଟେକ୍ ଲିମିଟେଡ୍ ପକ୍ଷର କରୋନା ଭୂତାଣୁ ପାଇଁ ପ୍ରସ୍ତୁତ ପ୍ରତିଷେଧକ ଟୀକା କୋଭାସ୍କିନ୍ର ହରିୟାଣାର ରୋହତକ୍ ସ୍ଥିତ ପୋଷ୍ଟ ଗ୍ରାକୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ମନୁଷ୍ୟମାନଙ୍କଠାରେ କ୍ଲିନିକାଲ୍ ପରୀକ୍ଷଣ ଆରମ୍ଭ କରିବ

ଏଥିପାଇଁ ଆସନ୍ତା ସପ୍ତାହରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି ଡକ୍କର କାଲ୍ରା କହିଛନ୍ତି ଏହା ହେଉଛି ଭାରତଦ୍ୱାରା ପ୍ରସ୍ତୁତ ପ୍ରଥମ ପ୍ରତିଷେଧକ ଟୀକା ଯାହାକୁ ମନୁଷ୍ୟଠାରେ ପରୀକ୍ଷଣ ପାଇଁ ଅନୁମତି ମିଳିଛି ସେ କହିଛନ୍ତି ଫାର୍ମାକୋଲୋଜି ବିଭାଗର ପ୍ରଫେସର ଡକ୍ଟର ସବିତା ବର୍ମାଙ୍କୁ ଏହି ପ୍ରତିଷେଧକ ଟୀକାର ପରୀକ୍ଷଣ କାର୍ଯ୍ୟର ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ କୋଭିଡ୍ ନାଇଷ୍ଟିନ୍ ପାଇଁ ରାଜ୍ୟର ନୋଡାଲ୍ ଅଧିକାରୀ ଡକ୍ଟର ଧ୍ରୁବ୍ ଚୌଧୁରୀ ଏବଂ କମ୍ୟୁନିଟି ମେଡିସିନ୍ ବିଭାଗର ଡକ୍ଟର ରମେଶ ବର୍ମାଙ୍କୁ ଟିମ୍ର ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି

ଏହି ପରୀକ୍ଷଣର ଡାଟାବେସ୍ ପ୍ରତିଷ୍ଠାନଦ୍ୱାରା ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି କ୍ୟାବିନେଟ୍ ସେକ୍ରେଟାରୀ ମିଟିଂ କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗ୍ରଡ଼ିକରେ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ମୁକାବିଲା ଲାଗି ପ୍ରସ୍ତୁତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣର ଶୀଘ୍ର ଚିହ୍ରଟ ଏବଂ ଠିକ୍ ସମୟରେ ଚିକିହା କରାଯିବାଦ୍ୱାରା ଦୈନିକ ଆରୋଗ୍ୟ ହାର ବୃଦ୍ଧି ପାଉଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷର୍ ସ୍ୱଚନା ଦିଆଯାଇଛି

ଅମିତ୍ ଶାହା ଫ୍ଲଡ୍ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ବରିଷ୍ଠ ଅଧିକାରୀମାନଙ୍କ ସହ ଦେଶର ବିଭିନ୍ନ ଭାଗରେ ଥିବା ପ୍ରମୁଖ ବନ୍ୟାପ୍ରବଣ ନଦୀରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଓ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଧନଜୀବନ ଏବଂ ବନ୍ୟା ହ୍ରାସ କରିବା ନିମନ୍ତେ ସ୍ରଚିନ୍ତିତ ଯୋଜନାର ବିକାଶ କରିବା ଲାଗି ଶ୍ରୀ ଶାହା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେହିପରି ଦେଶର ବୂହତ୍ ବନ୍ୟା ପ୍ରବଣ ନଦୀଗୁଡ଼ିକରେ ବନ୍ୟା ସମ୍ପର୍କିତ ଆଗୁଆ ସ୍ଟଚନା ଏବଂ କଳସ୍ତର ବୃଦ୍ଧି ନେଇ ସ୍ଥାୟୀ ବ୍ୟବସ୍ଥା କରିବା ଲାଗି ଉଚିତ ସମନ୍ୱୟ ସ୍ଥାପନ ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି ଶ୍ରୀ ଶାହା ବିହାର ଉତ୍ତର ପ୍ରଦେଶ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗ୍ରଡ଼ିକରେ ବନ୍ୟା ପରିସ୍ଥିତିର ସ୍ଥାୟୀ ସମାଧାନ କରିବା ଲାଗି ସମୟୋଚିତ ପଦକ୍ଷେପ ଗ୍ରହଣ ନିମନ୍ତେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀ ଶାହା ଜଳଶକ୍ତି ମନ୍ତ୍ରଣାଳୟ ଏବଂ କେନ୍ଦ୍ରୀୟ ଜଳ କମିଶନ୍କୁ ବୃହତ୍ ନଦୀବନ୍ଧଗ୍ରଡ଼ିକର ବାସ୍ତବ ଜଳ ଧାରଣ କ୍ଷମତାର ଆକଳନ ଓ ସମୀକ୍ଷା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଜେଇ କେନ୍ଦ୍ର ସରକାର କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜେଇଇ ଓ ନୀଟ୍ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି

ବ୍ୱିଟ୍ କରି ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଛାତ୍ରମାନଙ୍କର ସୁରକ୍ଷା ଏବଂ ଗୁଣାତ୍ଗକ ଶିକ୍ଷାକୁ ସୁନିଣ୍ଡିତ କରିବା ଲାଗି ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି ପରିସ୍ଥିତିର ସମୀକ୍ଷା କରି ପରୀକ୍ଷା ଘୁଞ୍ଚାଇବା ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରିବାପାଇଁ କେନ୍ଦ୍ର ସରକାର ଗତ ଗୁରୁବାର ଦିନ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ ସମୀକ୍ଷା ପରେ ଏହି କମିଟି ପରୀକ୍ଷା ଘୁଞ୍ଚାଇବା ଲାଗି ସୁପାରିସ୍ କରିଛି